ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ୍ ଗସ୍ତ ସମୟରେ ଦୁଇ ନେତା ପ୍ରଥମ ପର୍ଯ୍ୟାୟର ଶୁଭାରୟ କରିଥିଲେ ଶ୍ରୀ ମୋଦି କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଭଳି ଜଟିଳ ସମୟରେ ଭାରତ ଭୁଟାନକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି ଭୁଟାନ୍ର ଆବଶ୍ୟକତାକୁ ଭାରତ ସର୍ବଦା ଅଗ୍ରାଧିକାର ଦେଇ ଆସିଥିବାର ଶ୍ରୀ ମୋଦି କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ରୂପୟେ କାର୍ଡ଼ ଶୁଭାରମ୍ଭ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ଘନିଷ୍ଠ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ସହାୟତାରେ ଆସନ୍ତାବର୍ଷ ଭୁଟାନର ଉପଗ୍ରହ ମହାକାଶକୁ ପଠାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି

ଭୁଟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଙ୍ଗ୍ କୋବିଡ୍ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି ଭାରତ କୋବିଡ୍ ଉପରେ ବିଜୟ ହାସଲ କରିବ ବୋଲି ସେ ଦୃଢ଼ ମତ ପୋଷଣ କରିଛନ୍ତି ସେ କହିଛନ୍ତି କୋବିଡ୍ ପାଇଁ ପ୍ରତିଷେଧକ ବାହାର କରିବାରେ ଭାରତ ଅଗ୍ରଣୀ ଭୂମିକା ନେଉଥିବାରୁ ଏହା ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି ପ୍ରତିଷେଧକ ଉତ୍ପାଦିତ ହେବା ପରେ ଭୂଟାନ୍କୁ ଯୋଗାଇବାପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଥିବାରୁ ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁଟାନ୍ରେ ପ୍ରଥମ ପର୍ଯ୍ୟାୟ ରୂପୟେ କାର୍ଡ଼ ଲାଗୁ ହେବା ପରେ ଭାରତରୁ ଭୁଟାନ୍କୁ ଯାଉଥିବା ଲୋକମାନେ ଏଟିଏମ୍ର ବ୍ୟବହାର କରିପାରୁଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ରୂପୟେ କାର୍ଡ଼ ଆରମ୍ଭ ହେବା ସହ ଭୂଟାନ୍ରୁ ଭାରତକୁ ଆସୁଥିବା ଲୋକମାନେ ଭାରତରେ ରୂପୟେ କାର୍ଡ଼ ବ୍ୟବହାର କରିପାରିବେ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ ଏଗୁଡ଼ିକର କାର୍ଯ୍ୟକାରିତାରେ ସହଯୋଗ କରିଥିବା ରାଜ୍ୟ ଓ କେନ୍ଦ୍ଶାସିତ ଅଞ୍ଚଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସକମାନଙ୍କର ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ସେ ସ୍ୱାସ୍ଥ୍ୟକର୍ମୀ ଡାକ୍ତର କମ୍ୟୁନିଟି ହେଲ୍ଥ୍ ଅଫିସର୍ ଓ ଆଶାକର୍ମୀମାନଙ୍କର ଉତ୍ଗୀକୃତ ସେବାପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହାର ମୂଳଲକ୍ଷ୍ୟ ଥିଲା

ପାକ୍ ଟେରରିଜିମ୍ ପାକିସ୍ତାନ ସୀମାପାର ସନ୍ତାସବାଦକୁ ସାହାଯ୍ୟ ଓ ସମର୍ଥନ କରୁଥିବାରୁ ଭାରତ ତାହାର ତୀବ୍ର ନିନ୍ଦା କରିଛି ଭାରତ କହିଛି ପାକିସ୍ତାନୀ ସୈନ୍ୟମାନେ ସନ୍ତାସବାଦୀମାନଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସୀମାରେ ଗୁଳିଚାଳନା କର୍ଛନ୍ତି

ସାମ୍ଭାଦିକମାନଙ୍କର କିଛି ପ୍ରଶ୍ମର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ଭାରତ ମଧ୍ୟକୁ ସନ୍ତ୍ରାସବାଦୀମାନଙ୍କୁ ଅନୁପ୍ରବେଶ କରାଇବା ଓ ସେମାନଙ୍କୁ ଅସ୍ତ୍ରଶସ୍ତ ଯୋଗାଇବା ପାଇଁ ପାକିସ୍ତାନଦ୍ୱାରା ସର୍ବଦା ଉଦ୍ୟମ କରାଯାଉଛି

ମୁଖପାତ୍ର କହିଛନ୍ତି ପାକିସ୍ତାନଦ୍ୱାରା ସୀମାପାର ସନ୍ତ୍ରାସବାଦ ଓ ଅନୁପ୍ରବେଶକୁ କ୍ରମାଗତ ଭାବେ ସାହାଯ୍ୟ ସମର୍ଥନ କରାଯାଉଥିବାରୁ ଭାରତ ଏହାର ତୀବ୍ ବିରୋଧ କରିଛି ପାକିସ୍ତାନ ତା'ର ନିଜ ଅଞ୍ଚଳକୁ ସନ୍ତାସବାଦୀ କାର୍ଯ୍ୟକଳାପପାଇଁ ବ୍ୟବହାର କରିବାକୁ ନ ଦେବାଲାଗି ତାକୁ ପୁନର୍ବାର ଚେତାବନୀ ଦିଆଯାଇଛି କର୍ତ୍ତାରପୁର ସାହିବ୍ ଗୁରୁଦ୍ୱାରା ସମ୍ବନ୍ଧୀୟ ଏକ ପ୍ରଶ୍ୱର ଉତ୍ତର ଦେଇ ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସମ୍ପୃକ୍ତ କର୍ତ୍ତପକ୍ଷମାନଙ୍କ ସହ ପରାମର୍ଶ କରାଯାଇ ଏହା ଉପରେ ଆଲୋଚନା କରାଯାଇଛି

କୋଭାକ୍ସିନ ଟ୍ରାଏଲ୍ ହରିଆଶାରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି ହରିଆଣା ସ୍ପାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍ ଅମ୍ଭାଲା କ୍ୟାଷ୍ଟନ୍ମେଷ୍ଟଠାରେ ନିଜ ଶରୀରରେ ପ୍ରତିଷେଧକ ଟିକା ନେବା ସହ ଏହାର ତୂତୀୟ ପରୀକ୍ଷଣ ଆରମ୍ଭ ହୋଇଛି ତାଙ୍କୁ ପ୍ରତିଷେଧକ ଦିଆଯିବା ପରେ କିଛି ସମୟ ପର୍ଯ୍ୟନ୍ତ ତାଙ୍କର ଶରୀରର ଅବସ୍ଥା ଉପରେ ନଜର ରଖାଯାଇଥିଲା ପୂର୍ବରୁ ତାଙ୍କ ଶରୀରର ଅନେକ ପରୀକ୍ଷା କରାଯାଇଥିଲା ଶ୍ରୀ ବିଜ୍ ହେଉଛନ୍ତି ଏକ ରାଜ୍ୟର ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଯିଏ ସ୍ୱଚ୍ଛାକୃତ ଭାବେ ନିଜ ଶରୀରରେ କୋଭାକ୍ସିନ୍ ପ୍ରତିଷେଧକର ପରୀକ୍ଷା ପାଇଁ ଆଗେଇ ଆସିଛନ୍ତି ଶ୍ରୀ ବିଜ୍ଙ୍କ ଶରୀରରେ ସଫଳତାର ସହ କୋଭାକ୍ସିନ୍ ଇଞ୍ଜେକ୍ସନ୍ ଦିଆଯାଇଥିବାର ଅମ୍ଘାଲ ସିଭିଲ୍ ସର୍ଜନ ଡକୁର କୁଲଦୀପ ସିଂହ ସାମ୍ଘାଦିକ ମାନଙ୍କ କହିଛନ୍ତି ନିଜ ଶରୀରରେ କୋଭାକ୍ସିନ୍ ପରୀକ୍ଷା କରିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ବିଜ୍ କହିଥିଲେ ଯଦି ସବୁ କିଛି ଠିକ୍ଠାକ୍ ରହେ ତେବେ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଆସନ୍ତା ବର୍ଷ ଆରମ୍ଭରେ ଲୋକମାନଙ୍କୁ ଦିଆଯିବ ଗତ ଜୁଲାଇ ମାସରେ ରୋହତକ ସ୍ନାତକୋତ୍ତର ଆର୍ୟୁବିଜ୍ଞାନ ଅନୁଷ୍ଠାନରେ କୋଭାକ୍ସିନ୍ ପ୍ରତିଷେଧକର ମାନବ ଶରୀରେ ପରୀକ୍ଷା କରାଯାଇଥିଲା

ଆକ୍ଟ ଇଷ୍ଟ ପଲିସି ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଉତ୍ତର ପୂର୍ବାଞ୍ଚଳର ବିକାଶକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇନାହାନ୍ତି ସେ ଦେଶର ଲୁକ୍ ଇଷ୍ଟ ନୀତିକୁ ଆକୁ ଇଷ୍ଟ ନୀତିରେ ରୂପାନ୍ତରିତ କରିଛନ୍ତି ଶ୍ରୀ ସିଂହ ଭାରତରେ ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ୍ ଲେନେଇନ୍ଙ୍କୁ ସାକ୍ଷାତ କରି ଉତ୍ତରପୂର୍ବାଞ୍ଚଳରେ ମିଳିତ ଉଦ୍ୟୋଗରେ ହେବାକୁ ଥିବା ପ୍ରକଚ୍ଚଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି ଫ୍ରାନ୍ନ ରାଷ୍ଟ୍ରଦୂତ ଉତ୍ତର ପୂର୍ବାଞ୍ଚଳ ରାକ୍ୟଗୁଡ଼ିକରେ ମିଳିତ ଉଦ୍ୟୋଗରେ ପ୍ରକଳ୍ପ ସ୍ଥାପନ ପାଇଁ ବିଭିନ୍ନ କ୍ଷେତ୍ରରେ ଥିବା ସୁଯୋଗ ଗୁଡ଼ିକର ସନ୍ଧାନ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ ତାଛଡ଼ା ପର୍ଯ୍ୟଟନ ଓ ଜାନ୍ମୁ କାଶ୍ମୀରରେ ମଧ୍ୟ ପ୍ରକଳ୍ପ ସ୍ଥାପନ ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ

ଡବ୍ୟୁଏଚ୍ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ମାଇକେଲ୍ ରିଆନ୍ ଦ୍ୱିତୀୟ ଦଫା କୋବିଡ୍ ସଂକ୍ରମଣର ମୁକାବିଲା ପାଇଁ ପ୍ରତିଷେଧକ ବାହାର କରାଯାଇ ପାରିନଥିବା ବିଷୟରେ ସତର୍କ କରାଇଛନ୍ତି ସେ କହିଛନ୍ତି ପ୍ରତିଷେଧକକୁ ଏକ ଚମକ୍କାର ସମାଧାନ ଭାବେ ଗ୍ହଣ କରାଯିବା ଉଚିତ୍ ନ୍ଦୁହେଁ ଓ ଯେଉଁ ଦେଶଗ୍ରଡ଼ିକରେ କୋଭିଡ୍ ସଂକ୍ମଣ ହୋଇଥିଲା ସେଗ୍ରଡ଼ିକରେ ପୁନର୍ବାର ସଂକ୍ମଣ ହେବାର ଆଶଙ୍କା ରହିଛି

ଆଇଟି ରେଡ୍ ଆୟକର ବିଭାଗ ଆଜି ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଖାନତଲାସି କରିଛି ଏକ ବଡ଼ ପଶ୍ରୁ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ଆର୍ଥିକ ଅନିୟମିତତା ମାମଲାରେ ଏହି ଖାନତଲାସି କରାଯାଇଛି